ମନ୍ତ୍ରୀମାନଙ୍କର ବେତନ ଓ ଭଉ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଅବସରରେ ଉପସ୍ଥିତ ଥିଲେ

କୋବିଡ୍ ନାଇଷ୍କିନ୍ ସଂକ୍ରମଣ ସମୟରେ ସ୍ଥାନାନ୍ତରିତ ଶ୍ରମିକମାନଙ୍କଦ୍ୱାରା ଏହି ପ୍ରକଚ୍ଚର କାର୍ଯ୍ୟ ସମ୍ପର୍ଶ୍ଣ ହୋଇଥିଲା

ଏହାପରଠାରୁ କୋଶି ନଦୀର ଧାରାରେ ବାରମ୍ଘାର ପରିବର୍ତ୍ତନ ହେଉଥିବା ଯୋଗୁଁ ଦୀର୍ଘ ସମୟ ଧରି ରେଳ ସଂଯୋଗ ସ୍ଥାପନ ହୋଇପାରି ନ ଥିଲା ଏହି ପୋଲ୍ ମିଥିଳା ଅଞ୍ଚଳକୁ କୋଶି ଅଞ୍ଚଳ ସହ ସଂଯୋଗ କରିଛି ତା'ଛଡ଼ା ଏହାର ମଧ୍ୟ ଭାରତ ନେପାଳ ସୀମା ପାଇଁ ବାଶିଜ୍ୟ ଦୃଷ୍ଟିରୁ ଯଥେଷ୍ଟ ଗୁରୁତ୍ୱ ରହିଛି ସେହି ଅଞ୍ଚଳର ଲୋକମାନେ କୋଲ୍କାତା ଦିଲ୍ଲୀ ଓ ମୁମ୍ବାଇ ଯିବାପାଇଁ ପୂର୍ବରୁ ଅଧିକ ପଥ ଯାତ୍ରା କରିବାକୁ ପଡ଼ୁଥିଲା ଏହି ପୋଲ ନିର୍ମାଣ ହେବା ପରେ ତାହା ବହ୍ମାତ୍ରାରେ କମିଯାଇଛି

ବିହାରରେ ରେଳପଥଗୁଡ଼ିକର ବିକାଶ ହୋଇ ନ ପାରିବାପାଇଁ ସେ ୟୁପିଏ ସରକାରଙ୍କର ଦୋଷାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାର କହିଛନ୍ତି କୋଶି ରେଳ ମହାସେତୁ ଉଦ୍ଘାଟନ ହେବା ସହ ପ୍ରର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଏକ ବଡ଼ ସ୍ୱପ୍ନ ସାକାର ହୋଇଛି ଏହି ସେତୁର କାର୍ଯ୍ୟ ଶୀଘ୍ର ସମ୍ପର୍ଷ୍ଣ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରେଳମନ୍ତ୍ରୀ ପିୟୁଷ୍ ଗୋୟଲ୍ କହିଛନ୍ତି କୋଶି ରେଳ ମହାସେତୁ ନିର୍ମାଣ ହେବା ପରେ ବିହାରର ସୁବର୍ଷ୍ଣ ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି

ପିଏମ୍ ଏଗ୍ରିକଲ୍ଚର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ କୃଷି ସମ୍ୟନ୍ଧୀୟ ଦୁଇଟି ବିଲ୍ ପାସ୍ ହେବାକ୍ ଐତିହାସିକ ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି କୃଷି କ୍ଷେତ୍ରରେ ସଂସ୍କାର ପାଇଁ ଉଦ୍ଦିଷ୍ଟ ଏହି ବିଲ୍ଗୁଡ଼ିକ ଦେଶର କୃଷକ ଓ କୃଷିକ୍ଷେତ୍ର ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ ପ୍ରଧାନମନ୍ତୀ କହିଛନ୍ତି ଏହି ଦୁଇଟି ବିଲ୍ କୃଷକମାନଙ୍କୁ ମଧ୍ୟସ୍ଥମାନଙ୍କ କବଳରୁ ମୁକ୍ତ କରିବ ଓ ସେମାନଙ୍କର ଉତ୍ପାଦିତ ପଦାର୍ଥଗୁଡ଼ିକୁ ବଜାରକୁ ପହଞ୍ଚାଇବାରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବ ସେ କହିଛନ୍ତି କୃଷିକ୍ଷେତ୍ରରେ ଏହି ସଂସ୍କାର କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକର ବିକ୍ରୟ କରିବାରେ ଅଧିକ ସ୍ରଯୋଗ ପ୍ରଦାନ କରିବ ଫଳରେ କୃଷକମାନେ ସେମାନଙ୍କର କୃଷିକାତ ପଦାର୍ଥପାଇଁ ଅଧିକ ମୂଲ୍ୟ ପାଇପାରିବେ ତା'ଛଡ଼ା ଏହି ଦୁଇ ଆଇନ ଦେଶର କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାରେ ସକ୍ଷମ କରାଇବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନୃଆ ଆଇନ ସମ୍ଭନ୍ଧରେ ବହୁ ଅପପ୍ରଚାର କରାଯାଇ କୃଷକମାନଙ୍କୁ ବିଭ୍ରାନ୍ତ କରିବାକୁ ପ୍ରଚେଷ୍ଟା ଚାଲିଛି ଶ୍ରୀ ମୋଦି କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଓ ସରକାରଙ୍କଦ୍ୱାରା କୃଷିଜାତ ପଦାର୍ଥ ସଂଗ୍ରହ ବଳବତ୍ତର ରହିବ ଏହି ବିଲ୍ଗୁଡ଼ିକ କୃଷକମାନଙ୍କୁ ଅତିରିକ୍ତ କ୍ଷମତାପନ୍ନ କରିବା ସହ ସେମାନଙ୍କ ପାଇଁ ସ୍ତ୍ରଯୋଗର ଦ୍ୱାର ଖୋଲିଦେବ

ଏ ସମ୍ଭନ୍ଧୀୟ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଦେଶରେ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଭାରତୀୟ ଚିକିତ୍ସା ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଶିବାକୁ ସରକାର ପ୍ରତିଶ୍ରତିବଦ୍ଧ

ମନ୍ତୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଐତିହାସିକ ନିଷ୍କଭିମାନ ନିଆଯାଇଛି

ଦକ୍ଷତା ଭିତ୍ତିରେ ଏହାର ଗଠନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ଏଭଳି ସଂସ୍ଥାଗୁଡ଼ିକରେ ହସ୍ତକ୍ଷେପ କରିବାକୁ ସରକାରଙ୍କ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ମନ୍ତ୍ରୀ ଜଣାଇଛନ୍ତି ପୂର୍ବରୁ ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସର ରିପୁନ୍ ବୋରା ହୋମିଓପ୍ୟାଥି ସେଣ୍ଟ୍ରାଲ୍ କାଉନ୍ସିଲ୍ ର ପୁନର୍ଗଠନରେ ବିଳମ୍ବ ପାଇଁ ସରକାରଙ୍କୁ ପ୍ରଶ୍ନ କରିଥିଲେ ସରକାର ତାଙ୍କର ନିଜ ଲୋକମାନଙ୍କୁ କାଉନ୍ସିଲ୍ରେ ସ୍ଥାନ ଦେଇଥିବାର ସେ ଅଭିଯୋଗ କରିଥିଲେ

ବିକେଡିର ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଅଧ୍ୟାଦେଶ ମାଧ୍ୟମରେ ଏହି ଆଇନ ପ୍ରଣୟନ କରାଯାଉଥିବାକୁ ନେଇ ପ୍ରଶ୍ନ ଉଠାଇଥିଲେ

ଏହି ପରିବର୍ତ୍ତନ ଗତ ଏପ୍ରିଲ୍ ମାସରୁ ବର୍ଷେ ପର୍ଯ୍ୟନ୍ତ ଲାଗୁ ହେବ ପ୍ରଥମ ବିଲ୍ଟିକୁ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଷନ୍ ରେଡ୍ରୀ ଆଗତ କରିଥିବାବେଳେ ଦ୍ୱିତୀୟ ବିଲ୍ଟିକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଗତ କରିଥିଲେ ବିଲ୍ ସଂକ୍ରାନ୍ତୀୟ ବିତର୍କରେ ଅଂଶ ଗ୍ରହଣ କରି ଶ୍ରୀ ରେଡ୍ରୀ କହିଥିଲେ କୋବିଡ୍ ନାଇଣ୍ଟିନ୍ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାରଙ୍କ ସହାୟତା କରିବା ଲକ୍ଷ୍ୟରେ ମନ୍ତ୍ରୀମାନଙ୍କର ବେତନ ଓ ଭତ୍ତାରେ ଏହି ହ୍ରାସ କରାଯାଇଛି ଅନ୍ୟପକ୍ଷରେ ପ୍ରହଲ୍ଲାଦ ଯୋଶୀ ବିରୋଧି ଦଳମାନେ ସେଣ୍ଟ୍ରାଲ୍ ଭିସ୍ତା ଓ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଉପରେ ପ୍ରଶୁବାଚୀ ଉଠାଇଥିବାରୁ ସେମାନଙ୍କର ସମାଲୋଚନା କରିଥିଲେ

ଆଉ ଜଣେ କଂଗ୍ରେସ ସାଂସଦ ରାଜୀବ ଶତାବ ସେକ୍କାଲ୍ ଭିସ୍ତା ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କର ସମାଲୋଚନା କରି ଏହାକୁ ତୁରନ୍ତ ସ୍ଥଗିତ ରଖିବା ଓ ଏହି ଅର୍ଥକ୍ କୋବିଡ୍ ନାଇଷ୍ଟିନ୍ ବାବଦରେ ଖର୍ଚ୍ଚ କରିବାକୁ ଦାବି କରୁଥିଲେ କୋବିଡ୍ ସଂକ୍ରମଣ ସମୟରେ ସରକାରୀ ଖର୍ଚ୍ଚ କମ୍ କରାଯିବାକୁ ମଧ୍ୟ ସେ ଦାବି କରିଥିଲେ ଆରଜେଡିର ପ୍ରଫେସର ମନୋଜ କୁମାର ଝା ମଧ୍ୟ ସେଙ୍କ୍ରାଲ୍ ଭିସ୍ତା ପ୍ରକଳ୍ପ ଉପରେ ପ୍ରଶ୍ରବାଚୀ ଉଠାଇଥିଲେ ଟିଏମ୍ସିର ଦୀନେଶ ତ୍ରିବେଦୀ କହିଥିଲେ ଏଭଳି ଏକ ନିଷ୍କଭି ନେବା ପୂର୍ବରୁ ସବୁ ଦଳଗୁଡ଼ିକ ସହ ଆଲୋଚନା କରିବା ଉଚିତ ଥିଲା

ସେ କହିଥିଲେ ଏହି ଅର୍ଥ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଉଛି ସମାଜବାଦୀ ପାର୍ଟିର ବିଶମ୍ଘର ପ୍ରସାଦ ନଶାଦ ମଧ୍ୟ ସମାନ ମତ ଦେଇଥିଲେ ବିକେପିର ଶ୍ୱେତ୍ ମଲ୍ଲିକ୍ କୋବିଡ୍ ସଂକ୍ରମଣ ସମୟରେ ସାଧାରଣ ଲୋକଙ୍କୁ ରିଲିଫ୍ ଯୋଗାଇ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା କରିଥିଲେ ଏ ପ୍ରସଙ୍ଗରେ ରାଜନୀତି ନ କରିବାକୁ ସେ ବିରୋଧି ଦଳ ସାଂସଦମାନଙ୍କୁ ନିବେଦନ କରିଥିଲେ

ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କଦ୍ୱାରା ନମୁନା ପରୀକ୍ଷା ଓ ଫଳପ୍ରଦ ଚିକିହା ରଣକୌଶଳ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି